ସେହିପରି ଥିଏଟର ଆସେମ୍ପି ହଲ୍ ସାମାଜିକ ରାଜନୈତିକ କାର୍ଯ୍ୟ ଉପରେ କଟକଶା ବଳବତ୍ତର ରହିବ

ସେହିଭଳି ସେଲୁନ୍ ସ୍ବା ଆଦି ସୁରକ୍ଷାମାନି କାର୍ଯ୍ୟ କାରି ରଖିପାରିବେ

ତା ସହିତ ପ୍ରତି ସପ୍ତାହର ଶନିବାର ସମସ୍ତ ସରକାରୀ ଅଫିସ୍ ବନ୍ଦ ରହିବ ଗଞ୍ଠାମ ଗଜପତି ଖୋର୍ବ୍ଧା ଓ କଟକ ଜିଲ୍ଲା ସମେତ ରାଉରକେଲା ସହରରେ ସପ୍ତାହନ୍ତ ସଟ୍ତାଉନ୍ ଲାଗୁ ହେବ ଆଜି ଓ ଆସନ୍ତାକାଲି ଦିନ ଗୋଟାଏ ପର୍ଯ୍ୟନ୍ତ ଦୋକାନ ବକାର ଖୋଲା ରହିବ

ତେବେ ପରବର୍ଭୀ ଅଗଷ୍ ମାସର ସବୁ ଶନିବାର ଓ ରବିବାର ସଟ୍ଡାଉନ୍ ବଳବତ୍ତର ରହିବ

ତେବେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ପୂର୍ବଭଳି ଯିବା ଆସିବା କରିପାରିବେ

ଏଥିସହିତ ବାହାଘର ସ୍ରାନ ସିଲ୍ କରିଦିଆଯିବ

ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷର୍ ଆକି ଓ ଆସନ୍ତାକାଲି ସମଗ୍ର ଜିଲ୍ଲାରେ ସଟ୍ଡାଉନ୍ ଘୋଷଣା କରାଯାଇଛି

ଇଦ୍ ଉଲ୍ ଜୁହା ଆକି ପବିତ୍ର ଇଦ୍ ଉଲ୍ କୁହା ପାଳନ କରାଯାଉଛି

ଇଦ୍ ଉଲ ଜୁହା ପାଳନ ଅବସରରେ ସାମାଜିକ ଦୂରତ୍ୱ ପାଳନ କରିବାକୁ ପରାମର୍ଶ ଦିଆଯାଇଛି